ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ

ସ୍କୁଲ ବିମାନବନ୍ଦର ଓ ରେଳ ଷେସନରେ ସଂକ୍ରମଶ ଚିହ୍ଟ ବଢ଼ିଲାଶି ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ଆବଶ୍ୟକ ପଡିଲେ ଜିଲ୍ଲାପାଳମାନଙ୍କୁ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତୀ ସୂଚନା ଦେଇଛନ୍ତି

ଉଭୟ ଯୁବକ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ବୋଲି ପୋଲିସ କହିଛି ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି

ଏହା ଗୁପ୍ତନୀତି ହୋଇଥିବାରୁ ଶ୍ରୀପୟରର ସୁରକ୍ଷା ପାଇଁ ଏହା କରାଯାଇଥାଏ